ଦେଶବ୍ୟାପୀ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ପେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି

କୋବିଡ୍ ନାଇଷ୍ଟିନ୍ର ମୁକାବିଲା ସମ୍ପର୍ଣ୍ଣ ବିଜ୍ଞାନ ସମ୍ମତ ହେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମାର୍ଚ୍ଚ ମାସ ପ୍ରାର୍ୟରୁ ପ୍ରଧାନମନ୍ତ୍ରୀ ପ୍ରତିଦିନ ପ୍ରାତଃ କାଳରେ ବ୍ୟକ୍ତିଗତ ଭାବେ କୋବିଡ୍ ନାଇଷ୍ଟିନ୍ ସମନ୍ଧୀୟ ତଥ୍ୟଗୁଡ଼ିକୁ ତଦାରଖ କରିଆସୁଛନ୍ତି ସେବେଠାରୁ ଶ୍ରୀ ମୋଦୀ ସମସ୍ତ କ୍ୟାବିନେଟ୍ ବୈଠକରେ କୋବିଡ୍ ନାଇଷ୍ଟିନ୍ ପରିସ୍ଥିତି ବିଷୟରେ ଆଲୋଚନା କରିଆସ୍କୁଛନ୍ତି ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ପରିସ୍ଥିତିର ସମୀକ୍ଷା କରିବା ପାଇଁ କହ୍ୱଚ୍ଚନ୍ତି ମାର୍ଚ୍ଚ ମାସରେ ହୋଲି ସମୟରେ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଥିଲେ ପରିସ୍ଥିତିର ଗୁରୁତ୍ୱ ବିଷୟରେ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ସୂଚନା ଦିଆଯାଇସାରିଛି ଏହାପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଜନତାକର୍ଫ୍ୟୁ ଲାଗୁ କରିଥିଲେ ଗୋଟିଏ ଦିନର ଲକ୍ଡାଉନ୍ ଲାଗୁ କରି ଭାରତ କିଭଳି କୋବିଡ୍ର ମୁକାବିଲା ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛି ତାହାକୁ ସେ ବିଶ୍ୱକୁ ଦେଖାଇଥିଲେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ପାଇଁ ଦେଶବାସୀଙ୍କର ଆଭିମୁଖ୍ୟରେ ସକାରାତ୍ମକ ଭାବନା ଜାଗ୍ରତ କରାଇଥିଲେ

ସେହି ସମୟରେ ପ୍ରଧାନମନ୍ତ୍ରୀ 'ଜାନ୍ ହେ ତୋ ଜାହାନ୍ ହେ'ର ସନ୍ଦେଶ ଦେଇଥିଲେ

ସେଗୁଡ଼ିକରେ ଦେଢ଼ଲକ୍ଷ ଲୋକଙ୍କୁ ସ୍ୱଦେଶ ଅଣାଯିବ

ସେହିଦିନ ମାମଲା ଉପରେ ଶୁଣାଣି ହେବ

ସେମାନଙ୍କ ମଧ୍ୟରେ ଲେପୁନାଣ୍ଟ କର୍ଣ୍ଣେଲ୍ ପୁରୋହିତ ସମୀର କୁଲକର୍ଣ୍ଣ ଓ ଅଜୟ ରହିରକର ଥିଲେ କୋର୍ଟ୍ ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ଏମ୍ପି ପ୍ରଜ୍ଞା ଠାକୁର ଅବସରପ୍ରାପ୍ତ ମେଜର ଉମେଶ ଉପାଧ୍ୟାୟ ଓ ସୁଧାକର ଚତୁର୍ବେଦୀ କୋବିଡ୍ ନାଇଷ୍ଟିନ୍ ଯୋଗୁଁ ସେମାନଙ୍କୁ କୋର୍ଟ୍ରେ ହାଜର ହେବାରୁ ରିହାତି ଦିଆଯିବାକୁ ଆବେଦନ କରିଛନ୍ତି

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ବିସ୍କୋରକ ପଦାର୍ଥ ଆଇନ୍ ଓ ଭାରତୀୟ ପିଙ୍ଗଳ ଆଇନ୍ର ବିଭିନ୍ନ ଧାରା ଅଧୀନରେ ମାମଲା ରୁକ୍ ହୋଇଥିଲା

ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ସ୍କୁତିରେ ପ୍ରତିବର୍ଷ ଆକାଶବାଣୀ ପକ୍ଷରୁ ଏହି ସ୍କାରକୀ ବକ୍ତୃତାର ଆୟୋଜନ କରାଯାଇଥାଏ ବକ୍ତୁତାରେ ଦେଶର ମୋଟାମୋଟି ରାଜନୈତିକ ସାମାଜିକ ଓ ସାଂସ୍କୃତିକ ପରିସ୍ଥିତିର ଉଲ୍ଲେଖ କରାଯିବ

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଶଙ୍କର ଦୟାଲ୍ ଶର୍ମା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଓ ବିଶ୍ୱନାଥ ପ୍ରତାପ ସିଂହ ରାଜନୈତିକ ନେତା ବିଶୟରନାଥ ପାଣ୍ଡେ ଓ ଯଶଓ୍ୱେନ୍ତ ସିହ୍ନା ସାହିତ୍ୟିକ ମହାଦେବୀ ବର୍ମା ଡକ୍ଟର ହରିବଂଶ ରାୟବଚ୍ଚନ ଡକ୍ଟର ବିଦ୍ୟାନିବାସ ମିଶ୍ରା ଭୀଷ୍ମ ଶାହାଣୀ ଗୌରପନ୍ଥ ଓ କୃଷ୍ଣଚନ୍ଦ୍ର ଶର୍ମାଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ସମ୍ମାନ ଜନକ ବକ୍ତୁତା ଦେଇସାରିଛନ୍ତି

ଆଡମିରାଲ୍ କରମବୀର ସିଂହ ନୌବାହିନୀ ମୁଖ୍ୟ ଆଡ୍ମିରାଲ୍ କରମବୀର ସିଂହ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଓ ପ୍ରକୃତ ନିୟନ୍ତ୍ରଣ ରେଖାକୁ ପରିବର୍ତ୍ତନ କରିବା ପାଇଁ ଚୀନ୍ର ଉଦ୍ୟମ ସମେତ ଦ୍ଦୈତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ନୌବାହିନୀ ସମ୍ପର୍ଣ୍ଣ ସକ୍ଷମ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ନୌବାହିନୀ' ସେନାବାହିନୀ ଓ ବିମାନବାହିନୀ ସହ ସମନ୍ଧୟରେ କାର୍ଯ୍ୟ କରୁଛି

ସେହି ଯୁଦ୍ଧ କାହାଜଗୁଡ଼ିକ ଜଳଦସ୍ୟୁ କାର୍ଯ୍ୟକଳାପକୁ ରୋକିବା ପାଇଁ ମୁତୟନ ହୋଇଛି ଚୀନ୍ ଜାହାଜ ଗୁଡ଼ିକ ଦ୍ୱାରା ଯେକୌଣସି ପ୍ରକାରର ଅପ୍ରୀତିକର କାର୍ଯ୍ୟର ସାମ୍ନା କରିବାକୁ ନୌବାହିନୀ ଏକ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ପ୍ରସ୍ତୁତ କରିଛି ସେ କହିଛନ୍ତି ପହରା କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଦୁଇଟି ପ୍ରିଡେଟର ଡ୍ରୋନ୍କୁ ମୁତୟନ କରାଯାଇଛି

ଏହା ବ୍ୟତୀତ ଦେଶର ଉତ୍ତରାଞ୍ଚଳର ସୀମାରେ ହେରନ୍ ପର୍ଯ୍ୟବେକ୍ଷଣ ଡ୍ରୋନ୍ଗୁଡ଼ିକୁ ମୁତୟନ କରାଯାଇଛି ପ୍ରକାଶ ସିଂହ ବାଦଲ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂହ ବାଦଲ ଆନ୍ଦୋଳନରତ କୃଷକମାନଙ୍କ ସମର୍ଥନରେ ତାଙ୍କର ପଦ୍ମବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି କୃଷି ଆଇନ୍ ବିରୁଦ୍ଧରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି

ରକନୀକାନ୍ତ ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ ଆସନ୍ତା ମାସରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବା ବିଷୟ ଘୋଷଣା କରିଛନ୍ତି ସେ କହିଛନ୍ତି ତାମିଲନାଡୁର ଆଗାମୀ ବିଧାନସଭା ନିର୍ବାଚନରେ ତାଙ୍କ ପାର୍ଟି ବିଜୟୀ ହେବ ସେ କହିଛନ୍ତି ଏକ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଚ ପାର୍ଟି ଗଠନ କରିବାକୁ ସେ ମନସ୍ଥ କରିଛନ୍ତି କିଛି ଦିନ ପୂର୍ବେ ଏକ ନୂଆ ଦଳ ଗଠନ କରିବା ବିଷୟରେ ରଜନୀକାନ୍ତ ତାଙ୍କର ପ୍ରଶଂସକମାନଙ୍କୁ କହିଥିଲେ ଆକି ଏକ ଟ୍ୱିଟ୍ ବାର୍ଭାରେ ନୂଆ ଦଳ ଗଠନ କରିବା ବିଷୟରେ ସେ ଜଣାଇଛନ୍ତି ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ କ୍ରିକେଟ୍ ଆସନ୍ତାକାଲି କାନ୍ବେରାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ